ପ୍ରତିଷେଧକ ଦିଆଯିବା ପୂର୍ବରୁ ଏହି ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟ କରାଯାଉଛି ଏହି ପ୍ରସ୍ତତି ଅଭ୍ୟାସ ସମୟରେ ଜିଲ୍ଲାପାଳମାନଙ୍କ ତଦାରଖରେ ହିତାଧିକାରୀମାନଙ୍କର ପଞ୍ଜୀକରଣ ଏବଂ ଟୀକାକରଣ ହେବାକୁ ଥିବା ସ୍ଥାନରେ ଟୀକାକରଣ ଓ ଏ ସଂକ୍ରାନ୍ତୀୟ ପୁଙ୍ଗାନୁପ୍ରୁଙ୍ଗ ଯୋକନାର ପରୀକ୍ଷା ନିରୀକ୍ଷା କରାଯାଉଛି ଏହି ପ୍ରସ୍ତୁତି ଅଭ୍ୟାସ ରାଜ୍ୟ ଜିଲ୍ଲା ବ୍ଲକ୍ ଓ ହସ୍କିଟାଲ୍ସରୀୟ ଅଫିସରମାନଙ୍କ କୋବିଡ୍ ପ୍ରତିଷେଧକ ଟୀକାକରଣ ସମ୍ଭନ୍ଧୀୟ ସମସ୍ତ ପଦ୍ଧତି ବିଷୟରେ ଅବଗତ କରାଇବା

ଭାରତର ଔଷଧ ନିୟନ୍ତ୍ରକ ସଂସ୍ଥା ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ କୋବିସିଲ୍ଡ୍ ଓ କୋବାକ୍ୱିନ୍ ଭଳି ଦୁଇଟି ପ୍ରତିଷେଧକକୁ ଅନୁମତି ପ୍ରଦାନ କରିଛି

ଦେଶର ପ୍ରତ୍ୟେକ ଜିଲ୍ଲାରେ ସୁଚାରୁର୍ପେ ପ୍ରତିଷେଧକ ଦିଆଯିବା କାର୍ଯ୍ୟ ସମ୍ପନ୍ନ କରାଇବା ଲକ୍ଷ୍ୟରେ ଏହି ପ୍ରସ୍ତତି ଅଭ୍ୟାସ କରାଯାଉଛି

ଏହି ଚିହ୍ନଟ ପ୍ରକ୍ରିୟା ପ୍ରର୍ବରୁ କରାଯାଇଥିବା ପ୍ରସ୍ତୁତି ଅଭ୍ୟାସକୁ ଭିଭିକରି କରାଯିବ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି କାର୍ଯ୍ୟପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କର୍ମଚାରୀବୃନ୍ଦ ଓ ଚିକିହା ପେସାଦାରମାନଙ୍କ ଅକ୍ଲାନ୍ତ ଉଦ୍ୟମକ୍ତ ପ୍ରଶଂସା କରିଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସିରିଞ୍ଜ୍ ଓ ସାମଗ୍ରୀ ଯୋଗାଇବା ବିଷୟ ନିର୍ଣ୍ଣିତ କରିଛନ୍ତି ସେ କହିଛନ୍ତି ଦେଶର ଶୀତଳ ଭଣ୍ଡାର ମୌଳିକ ଡାଞ୍ଚାରେ ଉନ୍ନତି ଅଣାଯାଇଛି ପ୍ରତିଷେଧକର ସୁରକ୍ଷା ଓ ବିଶ୍ୱସନୀୟତାକୁ ନେଇ ସ୍ହୁଷ୍ଟି ହୋଇଥିବା ଗୁଜବ ପ୍ରତି ସାବଧାନ ରହିବାକୁ ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି

ସ୍ୱାସ୍ଥ୍ୟ ମନ୍ତଶାଳୟ କହିଛି ଭାରତର କୋବିଡ୍ ଆରୋଗ୍ୟ ହାର ସମଗ୍ର ବିଶ୍ୱରେ ସର୍ବାଧିକ ରହିଛି

ସ୍ୱାସ୍ଥ୍ୟମନ୍ତ୍ରୀ ତାମିଲ୍ନାଡୁକୁ ଦୁଇଦିନ ଗସ୍ତରେ ଯାଇଛନ୍ତି ଚେନ୍ନାଇରେ କୋଭିଡ୍ ନାଇଷ୍ଟିନ୍ ଟୀକାକରଣ ପାଇଁ ପ୍ରସ୍ତୁତି ଅଭ୍ୟାସର ସମୀକ୍ଷା କାର୍ଯ୍ୟ କରିସାରି ସେ ସାମ୍ବାଦିକମାନଙ୍କୁ ଏହା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ରାଜୀବ ଗାନ୍ଧି ସରକାରୀ ସାଧାରଣ ହସ୍କିଟାଲ୍ରେ ଏହି ସମୀକ୍ଷା କାର୍ଯ୍ୟ କରିଛନ୍ତି ମନ୍ତ୍ରୀ କହିଛନ୍ତି ଭାରତରୁ ଯେଭଳି ଭାବେ ପୋଲିଓର ମୂଳୋତ୍ପାଟନ କରାଯାଇଛି ସେହିଭଳି ଭାବେ କୋବିଡ୍ ନାଇଷ୍ଟିନ୍ର ମଧ୍ୟ ମ୍ବଳୋପ୍ପାଟନ କରାଯିବ

ସ୍ୱାସ୍ଥ୍ୟମନ୍ତ୍ରୀ ଚେନ୍ନାଇ ଓ କାଞ୍ଚପ୍ରରମ୍ର ବିଭିନ୍ନ ଭାଗରେ ଥାବା ପ୍ରତିଷେଧକ ଟୀକାକରଣ କେନ୍ଦ୍ରଗୁଡ଼ିକୁ ଗସ୍ତ କରୁଛନ୍ତି

ମାଲବାହୀ ଟ୍ରକ୍ଗୁଡ଼ିକର ଚଳାଚଳକୁ ସହଜ କରିବା ଲକ୍ଷ୍ୟରେ ଏକ୍ପ୍ରେସ୍ ଓ୍ବେ ର ସମ୍ପ୍ରସାରଣ କରାଯାଇଛି ସେ କହିଛନ୍ତି ମହାରାଷ୍ଟ୍ର ସରକାର ଏହି ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟରେ ସହାୟତା କରିବେ ଏଥିପାଇଁ ରାଜ୍ୟ ସରକାର ବିନା କିଏସ୍ଟି ଓ ଲାଭାଂଶରେ ଇସ୍କାତ ଓ ସିମେଣ୍ଟ୍ ଯୋଗାଇବେ ସେ ପୁଣି କହିଛନ୍ତି ମୁମ୍ଭାଇ ପୁଣେ ଜାତୀୟ ରାଜପଥରେ ଯାନବାହନ ଭିଡ଼ କମ୍ କରିବାପାଇଁ ସ୍ୱରତ୍ ରୁ ନାଶିକ୍ ଦେଇ ଅହମ୍ମଦନଗର ସୋଲାପୁର ଉତ୍ତର ଦକ୍ଷିଣ ରାଜପଥର ନିର୍ମାଣ କରାଯିବ ଓଡ଼ିଶା ବାର୍ଡ଼ ଫ୍ଲୁ ଓଡ଼ିଶା ସରକାର ପକ୍ଷୀଜ୍ୱର ସଂକ୍ରାନ୍ତରେ ସର୍ବସାଧାରଣଙ୍କୁ ସୂଚନା ଦେବାପାଇଁ କଟକର ପଶୁପାଳନ ଓ ପଶୁଚିକିତ୍ସା ସେବା ନିର୍ଦ୍ଦେଶାଳୟଠାରେ ଏକ ରାଜ୍ୟସ୍ତରୀୟ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରିଛନ୍ତି ରାଜ୍ୟ ସରକାର ପକ୍ଷୀମାନଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟଣା ବିଷୟରେ ତୁରନ୍ତ କଣାଇବାକୁ କୃଷକ କୁକୁଡ଼ା ଫାର୍ମ ମାଲିକ ଓ ବ୍ୟବସାୟୀମାନଙ୍କୁ ନିବେଦନ କରିଛନ୍ତି ଓଡ଼ିଶାକୁ ବହୁ ସଂଖ୍ୟାରେ ବିଦେଶୀ ପକ୍ଷୀ ଦେଶାନ୍ତରିତ ହୋଇ ଆସିଥା'ନ୍ତି ଦେଶାନ୍ତରିତ ହୋଇ ଆସିଥିବା ପକ୍ଷୀମାନେ ଚିଲିକା ଭିତରକନିକା ଓ ହୀରାକୁଦ ଜଳଭଣ୍ଡାର ଭଳି ଜଳାଶୟଗୁଡ଼ିକରେ ପହଞ୍ଚ୍ଚଥା'ନ୍ତି ଆୟୁଷ୍ ପ୍ରଡକ୍ଟସ୍ ଆୟୁଷ୍ ମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ କହିଛନ୍ତି କୋବିଡ୍ ସଂକ୍ରମଣ ସମୟରେ ଆୟୁଷ୍ ସାମଗ୍ରୀଗୁଡ଼ିକ ପ୍ରତି ଚାହିଦା ତିନି ଗୁଣ ଅଧିକ ବୃଦ୍ଧି ପାଇଛି

ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ଭାରତର ଆୟୁର୍ବେଦିକ ଔଷଧଗୁଡ଼ିକୁ ବିଶ୍ୱର ଅନେକ ଦେଶ ଏହି ସମୟରେ ବ୍ୟବହାରେ କରିଛନ୍ତି ଝାନ୍ସୀଠାରେ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନର ଦୁଇଟି ନୂଆ ବିଭାଗର ଉଦ୍ଘାଟନୀ ଉତ୍ବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କର୍ରଛନ୍ତି

ଚଳିତ ବର୍ଷର ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଶୀର୍ଷକ ଆତ୍ମନିର୍ଭର ଭାରତ ପ୍ରତି ଅବଦାନ ରଖାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍ଘାଟନ କରିବେ ସମ୍ମିଳନୀରେ ମ୍ରଖ୍ୟ ଅତିଥି ଥିବା ସୁରିନେମ୍ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖିଙ୍କଦ୍ୱାରା ମୁଖ୍ୟ ଅଭିଭାଷଣକୁ ଉପସ୍ଥାପନ କରାଯିବ

ଉଦ୍ଘାଟନୀ ଅଧିବେଶନ ପରେ ଦ୍ରଇଟି ପର୍ଷ୍ଣାଙ୍ଗ ଅଧିବେଶନ ବସିବ